ଏହି ଅବସରରେ ଆଜି ଦେଶବ୍ୟାପୀ ବିଭିନ୍ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି

ହାଇଦ୍ରାବାଦଠାରେ ଅନୁଷ୍ଷିତ ଏକ ସ୍ୱତନ୍ତ ସମାରୋହରେ ନୀତି ଆୟୋଗର ସଦସ୍ୟ ଭିକେ ସାରସ୍ୱତ ପ୍ରଫେସର ମିଶ୍ରଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି